ସେହିଭଳି ଗୋପାଳପୁରଠାରେ ଟାଟା ସ୍ୱତନ୍ତ ଅର୍ଥନୈତିକ ଜୋନ୍ରେ ଅଧିକ ପୁଞ୍ଞି ନିବେଶ କରିବା ସହ ନିଯୁକ୍ତି ସ୍ୱଯୋଗ ସୃଷ୍ ି କରିବା ଲାଗି ମଧ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି

ଏହି ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଓଡ଼ିଶାକୁ ଦେଶର ପ୍ରମୁଖ ଅଗ୍ରଣୀ ରାଜ୍ୟ ଭାବେ ଗତିବାକୁ ହେଲେ ଗ୍ରାମର ବିକାଶ ଜର୍ରୀ ଯାହା ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ

ଏହି ସମୟରେ ଆଡ଼ପ ମଣ୍ଡପଠାରେ ତିନିଠାକୁରଙ୍କର ସନ୍ଧ୍ୟାଧ୍ୟପ ଉଠି ପ୍ରଜା ଚାଲିଥିବ ତେବେ ପୂଜା ଶେଷ କରିବା ପରେ ପୂଜାପଶ୍ଡା ସେବକମାନେ ହଠାତ୍ ଡେରା ପକାଇଦେବାରୁ ମହାଲକ୍ଷୀ ମହାପ୍ରଭୁଙ୍କୁ ଦର୍ଶନ କରିନପାରି ଫେରିଯିବେ ଏଥିରେ ନିଜକୁ ଅପମାନିତ ବୋଧ କରି ରାଗରେ ମହାଲକ୍ଷ୍ମୀ ନନ୍ଦୀଘୋଷ ରଥ ନିକଟକୁ ଯାଇ ସେଠାରେ ରଥଚକର ଖଖିଏ କାଠ ଭାଗିଦେଇ ଶ୍ରୀମନ୍ଦିରକୁ ଫେରିବାର ପରମ୍ପରା ରହିଛି

ଏହି ସମୟ ମଧ୍ଧରେ ସମୁଦ୍ର ଅଶାନ୍ତ ରହ୍ଥିବା ଦୃଷ୍ଟିରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ଧକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି